ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ବ୍ୟତୀତ ଜିଲ୍ଲାର ସମ୍ଠ ଦୋକାନ ବଜାର ସରକାରୀ ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍ ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ୍ ଅଛି

କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଶୀ ଏହାର ଆଞ୍ଞଳିକ ଭାଷାନ୍ତର ପ୍ରସାରଣ କରିବ